ଏଥିନେଇ ଗତକାଳି କେନ୍ଦାଞ୍ଚଳ ରାଜସ୍ୱ ଆୟ୍ଟକ୍ତ ଅନିଲକୁମାର ସାମଲ ସମୀକ୍ଷା କରିଥିଲେ

ମନ୍ତୀଙ୍କ ସହିତ ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍କିକ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପରିଦର୍ଶନ ସମୟରେ ଉପସ୍ତିତ ରହି ଲୋକମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ